ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟାଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ବରିଷ ନେତା ବିଷ୍ୟୁ ଦାସ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ

ଏହି ଅବସରେ ବିଭିନ୍ ଯୋଜନା ସମ୍ମର୍କିତ ଷ୍ ଲ୍ ଖୋଲାଯାଇ ଲୋକଙ୍କୁ ସଚେତନତା ବାର୍ଭା ପ୍ରଦାନ କରାଯାଇଛି

ଏହି ପ୍ରସଙ୍ଗରେ ଇଡି ପକ୍ଷରୁ ଢେଙ୍କାନାଳ ପୁଲିସ୍କୁ ଏତଲା ଓ ଚାର୍ଜସିଟ୍ ମଗାଯାଇଛି

ଚାଷୀଙ୍କୁ ଶୋଷଣ କରାଯାଉଛି

ପଣ୍ଟିମ ଓଡ଼ିଶାର ଯେକୌଣସି ସ୍ରାନରେ ହାଇକୋର୍ଟର ସ୍ରାୟୀ ବେଞ୍ ପ୍ରତିଷ୍ଷା ଦାବିରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଏହି ସଶ୍ମିଳନୀରେ ନିଷ୍ବତି ନିଆଯାଇଛି

ରଖାଯାଇଛି

ତା' ସହ ଗାତଖୋଲି ଫର୍ମାଲିନ୍ ଏବଂ ବ୍ଲିଜିଂ ପକାଇ ସେସବୁ କୁକୁଡ଼ାକୁ ପୋତି ନଷ୍ଟ କରି ଦିଆଯାଇଛି

ସମସ୍ତ ପରିସ୍ସିତି ଉପରେ ନଜର ରଖାଯାଇଛି

ଆସନ୍ତାକାଲି ଟୁର୍ଭ୍ରାମେଙ୍କର ଫାଇନାଲ୍ ମ୍ୟାଚ୍ ଅନୁଷିତ ହେବ

ମାତ୍ର ଏହି ଲଘ୍ଚାପ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ରା ସ୍ତାନରେ ଧାନ କଟା ଚାଲିଥିବାବେଳେ ଆଉ କେତେକ ସ୍ତାନରେ ଧାନ କଟା ସରିଛି ଏବଂ ଖଳାରେ ଚାଷୀ ଧାନଗଦା କରିଛନ୍ତି ତେବେ ଏହି ସମୟରେ ଲଘ୍ୱଚାପ ବର୍ଷା ହେବା ସ୍ଟଚନା ପାଇ ଚାଷୀଙ୍କ ଚିନ୍ତା ଦ୍ୱିଗୁଶିତ ହୋଇଯାଇଛି

ମେଘୁଆ ଆକାଶକୁ ଦେଖ୍ ଧାନଗଦାକୁ ସାଇତି ରଖବାରେ ଲାଗିପଡ଼ିଛନ୍ତି ଚାଷୀ